ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ଭୂତାଣୁରେ ସଂକ୍ରମିତ ହେବା ଏହା ହେଉଛି ଏପର୍ଯ୍ୟନ୍ତ ପ୍ରଥମ ଘଟଣା

ଆଇସିଏମ୍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ଶାହା ଟ୍ରି ପ୍ଲାଣ୍ଟେସନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ସଶସ୍ତ ପୋଲିସ୍ ବାହିନୀ ସିଏପିଏଫ୍ର ଦେଶବ୍ୟାପୀ ବୃକ୍ଷରୋପଣ ଅଭିଯାନକୁ ଗତକାଲି ଶୁଭାରମ୍ଭ କରିଛନ୍ତି ଏହି ବୃକ୍ଷରୋପଣ ଅଭିଯାନରେ ସିଏପିଏଫ୍ର ଯବାନମାନଙ୍କ ଦ୍ୱାରା ଛତିଶଗଡ଼ରେ ଅନେକ ଚାରା ରୋପଣ କରାଯାଇଛି ଛତିଶଗଡ଼ରେ ନକ୍କଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ପାଇଁ ବିଏସ୍ଏଫ୍ ସିଆର୍ପିଏଫ୍ ଆଇଟିବିପି ଏବଂ ସିଆଇଏସ୍ଏଫ୍ ଯବାନମାନଙ୍କୁ ମୁତୟନ କରାଯାଇଛି ସେହି ବାହିନୀର ଯବାନମାନେ ସେମାନେ ମୁତୟନ ହୋଇଥିବା ଅଞ୍ଚଳଗୁଡ଼ିକରେ ବୃକ୍ଷରୋପଣ କରିଛନ୍ତି ବିଏସ୍ଏଫ୍ ଇନ୍ସପେକ୍ଟର ଜେନେରାଲ୍ ଜେଏସ୍ଏନ୍ଡି ପ୍ରସାଦ କହିଛନ୍ତି ଏହି ବୃକ୍ଷରୋପଣ ଦ୍ୱାରା ଅର୍ଦ୍ଧସାମରିକ ବାହିନୀ ଯବାନମାନେ ପରିବେଶର ସୁରକ୍ଷା କରିବା ସହ ପ୍ରଦୃଷଣକୁ ରୋକିବା କାର୍ଯ୍ୟ ମଧ୍ୟ କରୁଛନ୍ତି

ଦିଲ୍ଲୀର ଜିବିପନ୍ଥ ହସିଟାଲର ଡକ୍କର ସଂଜୟ ପାଣ୍ଡେ ମାସ୍କ ପରିଧାନ ବିଷୟ କରିବା ବିଷୟରେ ଲୋକମାନଙ୍କୁ ସଚେତନ କରାଇ ତା'ର ଗୁରୁତ୍ୱ ବିଷୟରେ ବୁଝାଇଛନ୍ତି ଘରୁ ବାହାରକୁ ଯିବା ସମୟରେ ମାସ୍କ ପରିଧାନ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି

ରାଜସ୍ଥାନର ଏକ ଗହଣା ବ୍ୟବସାୟୀକ ଗୋଷ୍ଠୀ ଦ୍ୱାରା ଟିକସ ଏଡ଼ାଯିବା ମାମଲାରେ ଏହି ଖାନତଲାସୀ କରାଯାଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଆଜି ବଡ଼ିଭୋରୁ ଦିଲ୍ଲୀ କୟପୁର ମୁମ୍ୟାଇ ଓ କୋଟାରେ ଖାନତଲାସି ଆରମ୍ଭ କରାଯାଇଛି ଆୟକର ବିଭାଗର ପ୍ରାୟ ଶହେଜଣ କର୍ମଚାରୀ ଏହି ଖାନତଲାସି ଚଳାଇଛନ୍ତି ସେହି ବ୍ୟବସାୟୀକ ଗୋଷ୍ଠୀ ଦ୍ୱାରା ବିପୁଳ ପରିମାଣର ନଗଦ ଟଙ୍କା କାରବାର ହୋଇଥିବା ଅଭିଯୋଗକୁ ଭିତ୍ତି କରି ଆୟକର ବିଭାଗ ଦ୍ୱାରା ଏହି ଖାନତଲାସି ଆରମ୍ଭ କରାଯାଇଚି ବିହାର ଲକ୍ଡାଉନ୍ ବିହାରର ସୀତାମାଢ଼ି ଓ ଲଖୀସରାଇ ଭଳି ଦୁଇଟି ଜିଲ୍ଲାରେ ସଂପୂର୍ଣ୍ଣ ଭାବେ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ କରାଯାଇଛି ନୱାଦା ବକ୍କାର ଏବଂ ସପଉଲ୍ ଭଳି ଆଉ ତିନୋଟି ଜିଲ୍ଲାରେ ଏହି କଟକଣାକୁ ସଂପ୍ରସାରଣ କରାଯାଇଛି ବିହାରରେ କୋଭିଡ୍ ନାଇଷ୍ଟିନ୍ ସ୍ଥିତି ସଫକଟଜନକ ଆଡ଼କୁ ଗତ କରୁଥିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି

ଲଖୀସରାଇ ଓ ସୀତାମାଢ଼ି ଜିଲ୍ଲାରେ ସପ୍ତାହେ ପାଇଁ ଏହି କଟକଣା ଲାଗୁ କରାଯାଇଛି

ଏହି କଟକଣା ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଆଉ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ ସରକାରୀ ପରିବହନ ସେବାକୁ ଅନୁମତି ଦିଆଯାଇଛି କିନ୍ତୁ ବେସରକାରୀ ଯାନବାହାନଗୁଡ଼ିକୁ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକୁ ଛାଡ଼ି ଚଳାଚଳ ନ କରିବା ପାଇଁ କଟକଣା ଲାଗୁ କରାଯାଇଛି ଟ୍ରେନ୍ ଓ ବିମାନ ସେବାକୁ ଅନୁମତି ଦିଆଯାଇଛି

ସେହି ସ୍ପେଚ୍ଛାସେବୀମାନଙ୍କୁ ହସ୍କିଟାଲ୍ କର୍ତ୍ତୂପକ୍ଷ ମନୋନୀତ କରିଛନ୍ତି

ପ୍ରତିଶେଧକ ପରୀକ୍ଷା ପାଇଁ ନିର୍ଦ୍ଧାରିତ ସମୟସୀମା ପୂରଣ ହେଲେ ସେହି ପ୍ରତିଶେଧକର ଫଳାଫଳ ବିଷୟରେ ଜାଣିବା ପାଇଁ ସେମାନଙ୍କର ଶାରୀରିକ ଯାଞ୍ଚ କରାଯିବ

ଜେକେ ଏନ୍କାଉଣ୍ଟର ଜାନ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅନନ୍ତନାଗ ଜିଲ୍ଲାରେ ଆଜି ସକାଳେ ଘଟିଥିବା ଏକ ସଂଘର୍ଷରେ ଜଣେ ସନ୍ତ୍ରାସବାଦୀର ମୃତ୍ୟୁ ଘଟିଛି ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୱାରାଠାରେ ନିରାପତ୍ତା ବାହିନୀ ଯବାନ ଓ ସନ୍ତାସବାଦୀମାନଙ୍କ ମଧ୍ୟରେ ସଫଘର୍ଷ ଆରମ୍ଭ ହୋଇଥିଲା

ଯବାନମାନେ ସନ୍ତାସବାଦୀମାନେ ଥିବା ଅଞ୍ଚଳର ନିକଟବର୍ତ୍ତୀ ହେବା ସମୟରେ ଲୁଚିରହିଥିବା ସନ୍ତ୍ରାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଏହାପରେ ଯବାନମାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା ଗୁଳି ବିନିମୟରେ ଜଣେ ସନ୍ତ୍ରାସବାଦୀର ମୃତ୍ୟୁ ଘଟିଛି ମୃତ ସନ୍ତାସବାଦୀ ଜଣକୁ ଚିହ୍ନଟ କରିବା ପ୍ରକ୍ରିୟା କାରି ରହିଛି ସର୍ବଶେଷ ଖବଳ ମିଳିବା ବେଳକୁ କାର୍ଯ୍ୟାନୁଷ୍ଠାନ ଜାରି ଥିଲା ଏ ସମ୍ୟନ୍ଧୀୟ ଅଧିକ ଖବରକ୍ତ ଅପେକ୍ଷା କରାଯାଇଛି

ତାହାର ନାମ ଶାଫତ ଅହମ୍ମଦ ଦର୍ ବୋଲି ଜଣାପଡ଼ିଛି ତେବେ ତା' ନିକଟରୁ ଏକ ଗ୍ରେନେଡ୍ ଉଦ୍ଧାର କରାଯାଇଛି

ଆଇଏମ୍ଡି ରେନ୍ଫଲ୍ ଭାରତୀୟ ପାଣିପାଗ ବିଭାଗ କହିଛି ଦକ୍ଷିଣ ପଶ୍ଚିମ ମୌସୁମୀବାୟ ଅଧିକ ସକ୍ରିୟ ଥିବାରୁ ଦେଶର ଉତ୍ତର ପୂର୍ବାଞ୍ଚଳ ବିହାର ପଶ୍ଚିମବଙ୍ଗ ଓ ପୂର୍ବ ଉତ୍ତରପ୍ରଦେଶରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି